ସେହିଭଳି ଅଶ୍ୱିନୀ ବୈଷବ ପୂର୍ବତନ ପ୍ରଧାନମନ୍ତୀ ଅଟଳବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଥିଲେ

ସେହିପରି କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲଙ୍କୁ ମହିଳା ଓ ଶିଶୁକଲ୍ୟାଶ ବିଭାଗ ଦାୟିତ୍ୱ ଦିଆଯାଇଥିବା ବେଳେ ଭବାନୀଶଙ୍କର ଚଇନୀଙ୍କୁ କଟକ ଜିଲ୍ଲାପାଳ ସହ ସିଡିଏ ଉପାଧ୍ୟକ୍ଷ ଦାୟିତ୍ୱ ଦଆଯାଇଛି

ଏହି ତେଲକୁ ପୁରୀର ବଡ଼ ଓଡ଼ିଆ ମଠ ଯୋଗାଇଥାନ୍ତି ଦୈତାପତୀ ସେବକ ଶ୍ରୀକୀଉଙ୍କୁ ଆଜି ଏହି ତେଲ ଲାଗି କରିବେ

ଦୁର୍ଘଟଣାରେ ହସ୍ୱିଟାଲ୍ରୁ ଫେରୁଥିବା ଜଶେ ମହିଳା ଏବଂ ତାଙ୍କର ନବଜାତ ଶିଶୁର ମୃତ୍ଧୁ ଘଟିଛି ଘଟଶା ପରେ ସ୍ଚାନୀୟ ଅଞ୍ଞଳରେ ଉତ୍ତେଜନା ପ୍ରକାଶ ପାଇଛି ସୂଚନାଯୋଗ୍ୟ ଏକ ଅଟୋରେ ଜଣେ ମହିଳା ତାଙ୍କର ନବଜାତ ଶିଶୁକୁ ଧରି ଘରକୁ ଫେରୁଥିବା ବେଳେ ଖମାରପଡ଼ା ନିକଟରେ ଗୋଟିଏ ଟ୍ରକ୍ ଧକ୍କା ଦେଇଥିଲା

ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଚାନାନ୍ତରିତ କରାଯାଇଛି